ଏଥପାଇଁ ମରାମତି ଓ ବିଦ୍ୟୁତ କାର୍ଯ୍ୟ ବାଧାପ୍ରାପ୍ତ ହେବ

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର

ସେହିପରି ପୁରୀରୁ ପୁରୀ ହାଓ୍ୱଡ଼ା ତପସ୍ୱିନୀ ଏକ୍ପ୍ରେସ୍ ଏବଂ ପୁରୀ ଦୁର୍ଗ ଏକ୍ପ୍ରେସ୍ ଯାତ୍ରା କରିବ ବୋଲି ପୂବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି

ଏହା ବାଦ୍ ବହୁ ଲୋକ ବିଭିନ୍ତ ଚିଲ୍ଲା ମୁଖ୍ୟ ଚିକିହାଳୟରେ ଏବେ ବି ଚିକିହିତ ହେଉଛନ୍ତି

ତେବେ ଗଞ୍ଞାମ ଓ ଗଜପତି କିଲ୍ଲାରେ ଗମନାଗମନ ଓ ବିଦ୍ୟୁତ ସରବରାହ ଶତପ୍ରତିଶତ କାର୍ଯ୍ୟଷମ ହୋଇଥିବା ଜଶାଯାଇଛି

ପୂର୍ବରୁ ରାୟଗଡା ଜିଲ୍ଲା ଏବଂ ଗୁଣୁପୁର ଉପଖଖରୁ ଦେଢଶହ ବିଦ୍ୟୁତ କର୍ମଚାରୀଙ୍କୁ ଫୋନି କାର୍ଯ୍ୟରେ ନିୟୋଜିତ କରାଯାଇଛି

ମୁଖ୍ୟ ବିଚାରପତିଙ୍କ ଅନୁମୋଦନ କ୍ରମେ ଆସନ୍ତା ଦୁଇଦିନ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରହିବ

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ବାତ୍ୟା ପ୍ରପିଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତୀଙ୍କ ରିଲିଫ ଫଣ୍ଣକୁ ଅନ୍ୟୁନ ନିଜର ଗୋଟିଏ ଦିନର ଦରମା ପ୍ରଦାନ କରିବାକୁ ସରକାରୀ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି

ଉଭୟ ପକ୍ଷ ମଧ୍ଧରେ ପ୍ରବଳ ଗୁଳିବିନିମୟ ଘଟିଥିଲା ଘଟଣାସ୍ଥିଳରୁ ବିପୁଳ ପରିମାଶର ଅସ୍ତଶସ୍ତ ଜବତ ହୋଇଛି

ଶେଷରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଶ କରାଯାଇଥଲା

ସ୍ୱର୍ଗତ ମିଶ୍ର କଣେ ପ୍ରଖ୍ୟାତ ଶିକ୍ଷାବିତ୍ ଗବେଷକ ଓ ଅର୍ଥନୀତି ଭାବେ ପରିଚିତ ଥିଲେ